ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ସଜାଗ ଅଛନ୍ତି ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ତଥା ପରିଚାଳନା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନ୍ତଆଦିଲ୍ଲୀରେ ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଅନ୍ୟପକ୍ଷରେ କ୍ୟାବିନେଟ୍ ସଚିବ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି

ଇତିମଧ୍ୟରେ ଘଟଣାକ୍ରମ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି

ଏମ୍ବାସି ଚୀନର ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବେଇଜିଂ ସ୍ଥିତ ଭାରତ ଦ୍ଦତାବାସ ଇ ଭିସା ଯୋଗେ ଭାରତ ଯାତ୍ରାକୁ ତୁରନ୍ତ ଅସ୍ଥାୟୀଭାବେ ସ୍ଥଗିତ କରିଦେଇଛି ଚୀନ ପାସ୍ପୋର୍ଟ ଧାରୀ ତଥା ଚୀନରେ ରହୁଥିବା ଅନ୍ୟ ଦେଶର ନାଗରିକମାନଙ୍କ ପାଇଁ ଏହା ଲାଗୁ ହେବ ଯେଉଁମାନଙ୍କୁ ପୂର୍ବରୁ ଇ ଭିସା ମିଳିସାରିଛି ସେଗୁଡିକୁ ତୁରନ୍ତ ଅବୈଧ ଘୋଷଣା କରାଯାଇଛି ଯେଉଁମାନେ କରୁରୀ କାରଣ ଯୋଗୁଁ ଭାରତ ଆସିବାର ଅଛି ସେମାନେ ବେଇଜିଂ ସ୍ଥିତ ଭାରତୀୟ ଦୂତାବାସ କିମ୍ବା ସାଘାଂଇ ଓ ଗ୍ୱୋଙ୍ଗ୍କୋଉ ସ୍ଥିତ ଭାରତୀୟ କ୍ରଟନୈତିକ କାର୍ଯ୍ୟାଳୟ ଅଥବା ଭିସା ଆପ୍ଲିକେସନ ସେଙ୍କରଗୁଡିକ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି କେରଳ କେରଳରେ ଦେଶର ଦ୍ୱିତୀୟ କରୋନା ଭତାଣୁ ମାମଲା ଚିହ୍ରଟ ହୋଇଛି ଚିହ୍ନଟ ହୋଇଥିବା ଏହି ରୋଗୀଙ୍କୁ ଏକ ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଏହି ରୋଗୀ ଜଣକ ନିକଟରେ ଚୀନ୍ ଯାତ୍ରା କରି ଫେରିଥିବା କଣାପଡିଛି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୌଲଜା କହିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ମନ୍ତ୍ରୀ କହିଛନ୍ତି ଏହି ସଂକ୍ରମଣ ଆରୋଗ୍ୟ ସାପେକ୍ଷ ଏବଂ ଏଥିନେଇ ଭୟଭୀତ ହେବାର କୌଣସି କାରଣ ନାହିଁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ଚୀନର ଫେରନ୍ତା ଛାତ୍ର ଆଲଫୁଜା ମେଡିକାଲ କଲେଜର ସ୍ୱତନ୍ତ ୱାର୍ଡରେ ଚିକିହ୍ତି ହେଉଛି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୌଲଜା କୁଲମ୍ଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଛାତ୍ରର ଅବସ୍ଥା ସ୍ଥିର ଅଛି ଏବଂ ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗା ରିପୋର୍ଟ ମିଳିବା ପରେ ତାଙ୍କ ଦେହକୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି କି ନାହିଁ ତାହା ଜଣାପଡିବ ଇତିମଧ୍ୟରେ ରାଜ୍ୟରେ ପ୍ରତିଷେଧ ମୂଳକ ବ୍ୟବସ୍ଥାକୁ ସୁଦୁଢ କରାଯାଇଥିବାବେଳେ ଜନସାଧାରଣଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି

ପୋଲିସ ସ୍ନତ୍ରକୁ ଉଧାର କରି ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ସୋଫିଆନ ଜିଲାର କେତେଗୁଡିଏ ନୂଆ ସ୍ଥାନରେ ଚଢଉ କରାଯାଇଛି ସିଂଙ୍କ ସହିତ ଗିରଫ ହୋଇଥିବା ହିକିବୁଲ ମୁକାହିଦ୍ଦିନ ସନ୍ତାସବାଦୀ ସୟଦ ନାଭିଦ୍ ଓରଫ ନାଭିଦ ବାବୁ ଓ ରଫି ଅହମ୍ମଦର ଘର ସମେତ ଜଣେ ସରପଞ୍ଚଙ୍କ ବାସଗୃହରେ ମଧ୍ୟ ଚଢାଉ କରାଯାଇଥିବା ଜଣାପଡିଛି

ଏହି ଆକ୍ରମଣ ଫଳରେ ସମଗ୍ର ଅଞ୍ଚଳକୁ ତୂରନ୍ତ ଘେରାବନ୍ଦୀ କରାଯିବା ସହ ଦୂର୍ବତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବିଜେପି ଶଶୀକଳା ତାମିଲନାଡୁରୁ ରାଜ୍ୟସଭା ସଦସ୍ୟ ହୋଇଥିବା ଶଶୀକଳା ପୁଷ୍ପା ରାମସ୍ୱାମୀ ଆଜି ବିଜେପିରେ ଯୋଗଦେଇଛନ୍ତି ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖାଳୟରେ ଦଳର ଜାତୀୟ ସାଧାରଣ ସମ୍ପାଦକ ପିମୁରଲୀ ଧର ରାଓଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି

ଭାରତାର ଉଚ୍ଚାୟୁତ ସୁଞ୍ଜୟ ସୁଧୀର ମାଲଦୀପର ବୈଦେଶିକ ବ୍ୟାପାରମନ୍ତ୍ରୀ ଅବଦୁଲା ଶହୀଦ ଏବଂ ଆଡ଼ୁ ସିଟି କାଉନସିଲ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଏହାଛଡା ହୋରାଫୁସିଠାରେ ଏକ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଉ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି କୟଶଙ୍କର ମାଡାଗାସ୍କର ବାତ୍ୟା ପ୍ରଭାବିତ ମାଡାଗାସ୍କରକୁ ଭାରତ ଏହାର ନୌସେନା ଜାହାଜ ଆଇଏନଏସ୍ ଐରାବତ୍ ଯୋଗେ ରିଲିଫ ସାମଗ୍ରୀ ପଠାଇଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟୁଇଟ୍ରେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଏହି ଦ୍ୱୀପପୁଞ୍ଜ ରାଷ୍ଟ୍ରକୁ ଭାରତ ସର୍ବପ୍ରଥମେ ଏହାର ସହାୟତା ଯୋଗାଇ ଦେଇଛି ମାଡାଗାସ୍କରରେ ଗତମାସରେ ସଂଗଠିତ ବାତ୍ୟା ଯୋଗୁଁ ପ୍ରବଳ ବନ୍ୟା ଓ ଭ୍ରସ୍କଳନ ଘଟି ବହୁ ଧନକୀବନ ନଷ୍ଟ ହେବା ସହିତ ଅନେକ ଲୋକ ବାସଚ୍ୟତ ହୋଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତୀୟ ନୌସେନା ପକ୍ଷରୁ ଭାନିଲା ଅଭିଯାନ ଜରିଆରେ ମାଡାଗାସ୍କରରେ ମାନବିକ ସହାୟତା ଓ ରିଲିଫ ଯୋଗାଇ ଦିଆଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନର ବାର୍ଷିକ ଉଦ୍ୟାନୋହବର ଉଦ୍ଘାଟନ କରିବେ

ରକ୍ଷଣାବେକ୍ଷଣ ପାଇଁ ପ୍ରତି ସୋମବାର ଏହି ଉଦ୍ୟାନକୁ ବନ୍ଦ ରଖାଯିବ ତୁଲିପ ସମେତ ଅନ୍ୟାନ୍ୟ ଆକର୍ଷଣୀୟ ପୁଷ୍ପ ସମ୍ଭାର ଚଳିତବର୍ଷ ଉଦ୍ୟାନୋହବର ବିଶେଷ ଆକର୍ଷଣ ହେବ

ସେଷ୍ଟ୍ରାଲ ଲର୍ଷ୍ଣଠାରେ ଆକର୍ଷଣୀୟ ଡିଜାଇନର ଫୁଲଶଯ୍ୟା ପ୍ରସ୍ତୁତ କରାଯାଇ ମାଳିମାନଙ୍କର କଳାକୌଶଳର ନିଦର୍ଶନକୁ ଚଳିତଥର ସନ୍ନିବେଶିତ କରାଯିବାର ପ୍ରୟାସ ହୋଇଛି ଟିଏନ ଟେମ୍ବଲ୍ ତାମିଲନାଡ଼ୁର ତାଞ୍ଜାଭୁରସ୍ଥିତ ଐତିହାସିକ ବିଶାଳ ମନ୍ଦିରର ଷଷ କ୍ୟୁଭିଷେକ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି ଗତକାଲିଠାରୁ ପ୍ରାକ୍ କ୍ୟୁାଭିଷେକ ନୀତି ଆରମ୍ଭ ହୋଇଛି